ଦେଶ ବିକାଶ ଦିଗରେ ଉଦ୍ୟମ କାରି ରଖିବାକୁ ପ୍ରଧାନମନ୍ତ୍ରୀ ପାର୍ଟିର କର୍ମୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି

ସେ କହିଛନ୍ତି ଅନ୍ୟ ରାଜନୈତିକ ଦଳଗୁଡ଼ିକ ଭୋଟ୍ ବ୍ୟାଙ୍କ୍ ରାଜନୀତିରେ ବୁଡ଼ି ରହିଥିବାବେଳେ ପ୍ରତ୍ୟେକ ଭାରତୀୟ କିଭଳି ସମାନ ସୁଯୋଗ ପାଇବେ ତାହା ନିଣ୍ଢିତ କରିବା ଦିଗରେ ବିକେପି କାମ କରୁଛି

ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପଣ୍ଟିମ ଅରୁଣାଚଳ ଗାଜିଆବାଦ୍ ହଜାରିବାଗ୍ ଜୟପୁର ଗ୍ରାମୀଣ ଏବଂ ନାୱାଡ଼ା ସଂସଦୀୟ ନିର୍ବାଚନ ମଣ୍ଡଳୀଗୁଡ଼ିକର ବିଜେପି କର୍ମୀମାନଙ୍କ ସହ ମେରା ବୁଥ୍ ସବ୍ସେ ମଜବୁତ୍ ସମ୍ଭାଦ କାର୍ଯ୍ୟକ୍ରମ ସଂକ୍ରାନ୍ତରେ କଥାବାର୍ତ୍ତା କଲାବେଳେ ଶ୍ରୀ ମୋଦି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସର ଅନେକ ବିଦ୍ୱାନ୍ ବ୍ୟକ୍ତି ଗୋଟିଏ ପରିବାରର ଅଭିବୃଦ୍ଧିପାଇଁ ଅନେକ ତ୍ୟାଗ କରିଛନ୍ତି ସେ କହିଛନ୍ତି ବିଜେପି ଲୋକମାନଙ୍କ କଥା ଅନୁସାରେ କାମ କରିଥାଏ କିଏ କେଉଁ ପରିବାରରୁ ଆସିଛି ସେଥିପ୍ରତି କଦାପି ଗୁରୁତ୍ୱ ଦେଇ ନାହିଁ ଦେଶ ବିକାଶପାଇଁ ଉଦ୍ୟମ କାରି ରଖିବାକୁ ପ୍ରଧାନମନ୍ତ୍ରୀ ବିକେପି କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ପାର୍ଟିର ପ୍ରତ୍ୟେକ କର୍ମୀଙ୍କ ଉଦ୍ୟମ ଏବଂ ପ୍ରବାସୀ ଭାରତୀୟମାନଙ୍କ ସମର୍ଥନକୁ ଦେଶବାସୀ ସମର୍ଥନ ଜଣାଇଥିବାରୁ ବିଜେପି ଦେଶବାସୀଙ୍କପାଇଁ କାମ କରିଚାଲିଛି ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପିର ମୂଳଦୁଆ ମଜବୁତ୍ ରହିଛି ଏବଂ ଦୋପାଇଁ ପାର୍ଟି କାମ କରିଚାଲିବ

ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଦେଶର କଠିନ ପରିଶ୍ରମ କରୁଥିବା କୃଷକମାନଙ୍କ ପ୍ରତି ପ୍ରତ୍ୟେକ ନାଗରିକ କୃତ୍କ

ଦ୍ୱିପକ୍ଷୀୟ ବାଣିଜ୍ୟ ଓ ପୁଞ୍ଜିନିବେଶ ବିଜ୍ଞାନ ଏବଂ କାରିଗରି ବିଦ୍ୟା ସଂସ୍କୃତି ତଥା ଅନ୍ୟାନ୍ୟ ଅପୋଷ ସ୍ୱାର୍ଥ ବିକଡ଼ିତ କ୍ଷେତ୍ରଗୁଡ଼ିକ ଉପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଦ୍ୱିପକ୍ଷୀୟ ସହଯୋଗ ସମୀକ୍ଷା କରିବାପାଇଁ ଏହା ଏକ ବାର୍ଷିକ ବୈଠକ ବିଭିନ୍ନ ଦ୍ୱିପକ୍ଷୀୟ ସହଯୋଗକ୍ ତର୍କମା କରିସାରିଲା ପରେ ଭାରତ ର୍ଷିଆ ଆନ୍ତଃସରକାରୀ କମିଶନ୍ ନୀତିଗୁଡ଼ିକ ଉପରେ ସୁପାରିସ କରିବ ଏବଂ ବିଭିନ୍ନ କ୍ଷେତ୍ରରେ ଦିଗ୍ଦର୍ଶନପାଇଁ ପରାମର୍ଶ ଦେବ

କେକେ ଏନ୍କାଉଣ୍ଟର ଜନ୍ମୁ କାଶ୍ମୀରର ବାରମୁଲ୍ଲା କିଲ୍ଲାରେ ଦୁଇଜଣ ଅଜ୍ଞାତ ସନ୍ତାସବାଦୀଙ୍କର ଏକ କାର୍ଯ୍ୟାନୁଷ୍ଠାନରେ ମୃତ୍ୟୁ ଘଟିଛି ଆଉ ଜଣେ ସନ୍ତାସବାଦୀ ଏକ ଘର ଭିତରେ ଥିବାର ଅନ୍ତମାନ କରାଯାଉଛି ତେବେ ମୃତ ସନ୍ତାସବାଦୀମାନଙ୍କର ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ

ନିରାପତ୍ତା ସ୍ନତ୍ରରୁ ମିଳିଥିବା ଖବର ଅନୁସାରେ ଆରାମ୍ପୋରା ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବାର ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳକୁ ଘେରାଓ କରାଯାଇଥିଲା ଗତ ରାତିରେ କିଛି ସମୟପାଇଁ ଗୁଳି ବିନିମୟ ଚାଲିଥିଲା ପରେ ପୁଲିସ୍ ସମଗ୍ର ଅଞ୍ଚଳରୁ ସାଧାରଣ ଲୋକମାନଙ୍କୁ ଖାଲି କରିଦେଇଥିଲା ଏହାପରେ ସନ୍ତାସବାଦୀ ଓ ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା ସଂଘର୍ଷରେ ସେହି ଦୁଇଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ତୂତୀୟ ସନ୍ତାସବାଦୀ ଜଣକୁ ନିପାତ କରିବାପାଇଁ କାର୍ଯ୍ୟାନୃଷ୍ଣାନ ବଳବତ୍ତର ରହିଛି ସୋପୋର୍ ଓ ଆଖପାଖ ଅଞ୍ଚଳରେ ଇଣ୍ଟର୍ନେଟ୍ ସେବା ନିଷ୍କ୍ରିୟ କରାଯାଇଛି ଶ୍ରୀନଗର ଓ ବାରମୁଲ୍ଲା ମଧ୍ୟରେ ଟ୍ରେନ୍ ସେବାକୁ ମଧ୍ୟ ବାତିଲ୍ କରାଯାଇଛି ଇତିମଧ୍ୟରେ ଜନ୍ମୁ ଜିଲ୍ଲାର ଝଜର୍କୋଟଲୀ ଅଞ୍ଚଳରେ ସନ୍ତାସବାଦୀ ଓ ନିରାପତ୍ତା ବାହିନୀ ମଧ୍ୟରେ ଆଉ ଏକ ସଂଘର୍ଷ ଆରମ୍ଭ ହୋଇଛି ସେହି ଅଞ୍ଚଳକୁ ଘେରାଓ କରାଯାଇ ଗତକାଲି ଖୋକାଖୋଜି କରାଯାଇଥିଲା ଇତିମଧ୍ୟରେ ବୈଷ୍ଣୋଦେବୀ ପୀଠ ଓ କଟ୍ରା ଅଞ୍ଚଳରେ ସତର୍କତା ଜାରି କରାଯାଇଛି ଓ ଆଖପାଖ ଅଞ୍ଚଳର ସ୍କୁଲ୍ଗୁଡ଼ିକୁ ବନ୍ଦ୍ କରିଦିଆଯାଇଛି ଗଣେଶ ଚତ୍ରଥାୀ ବିଘୁ ବିନାଶକ ବିଦ୍ୟାଦାତା ଗଣେଶଙ୍କ ଜନ୍ମ ଦିନ ଗଣେଶ ଚତୁର୍ଥୀ ଆଜି ଓଡ଼ିଶାରେ ପାଳନ କରାଯାଉଛି

ମହାରାଷ୍ଟ୍ରରେ ପ୍ରଥମ ଦିନର ପ୍ରଜା ଆକିଠାରୁ ଗଣପତି ବପା ମୋରେୟା ମନ୍ତ ଉଚ୍ଚାରଣ ସହ ଆରମ୍ଭ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍ ଜଗତିଆଲ ଜିଲ୍ଲାରେ ଏକ ଗଭୀର ଖାତ ଭିତରକୁ ଖସିପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଛି

ଏକ ସରକାରୀ ନିର୍ଦ୍ଦେଶନାମାରେ କୃହାଯାଇଛି ଯେ ଏହି ସାମଗ୍ରୀକୁ ପାଖରେ ରଖିବା ବିକ୍ରିବଟା କରିବା ଅନ୍ଲାଇନ୍ରେ ବିକିବା ଏବଂ ବ୍ୟବହାର କରିବା ଆଇନତଃ ଦଶ୍ଚନୀୟ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ମାଦକ ଦ୍ରବ୍ୟର ଚାଲାଣ ବ୍ୟବସ୍ଥା ଇ ସିଗାରେଟ୍ ଏବଂ ଏହି ବ୍ୟବସ୍ଥାରେ ଯେକୌଣସି ମାଦକଦ୍ରବ୍ୟର କାରବାର ବେଆଇନ ବୋଲି ସରକାରଙ୍କ ପକ୍ଷର୍ ଘୋଷଣା କରାଯାଇଛି ଇ ସିଗାରେଟ୍ ସାଧାରଣ ବିଡ଼ି ଓ ସିଗାରେଟ୍ଠାରୁ ସ୍ୱାସ୍ଥ୍ୟପକ୍ଷେ କମ୍ କ୍ଷତିକାରକ ବୋଲି ଯାହା କୃହାଯାଉଛି ତାହା ଅସତ୍ୟ ଏବଂ ଭିତ୍ତିହୀନ ବୋଲି ତାମିଲନାଡ଼ୁ ସରକାର କହିଛନ୍ତି ଏହି ଆଇନ୍କୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପଭି ନେଇଛନ୍ତି ହରିକେନ୍ ଫ୍ଲେରେନ୍ସ ଫ୍ଲୋରେନ୍ସ ଘ୍ରର୍ଷିଝଡ଼ର ପ୍ରକୋପ ହ୍ରାସପାଇ ଝଡ଼ତୋଫାନରେ ରୂପାନ୍ତରିତ ହୋଇଥିଲେ ମଧ୍ୟ ଏହା ଏବେ ଆମେରିକା ଆଡ଼କୁ ଗତିକରୁଥିବାରୁ ସେ ଦେଶର ନାଗରିକମାନଙ୍କୁ ସତର୍କ କରିଦିଆଯାଇଛି ଜର୍ଜିଆ ଓ ଆମେରିକାର ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ଏହାର ପ୍ରଭାବରେ ମୁଷଳଧାରାରେ କେଇଦିନ ପର୍ଯ୍ୟନ୍ତ ବର୍ଷା ହେବ ଏବଂ ପ୍ରବଳ ବନ୍ୟା ଆସିବାର ଅନୁମାନ କରାଯାଉଛି ଆଲ୍ବାମା ଟେନେସି କେଞ୍ଚୁକୀ ଓ ପଶ୍ଚିମ ଭର୍ଜିନିଆ ବନ୍ୟାପାଣିରେ ବୁଡ଼ିଯିବାର ଆଶଙ୍କା କରାଯାଇଛି

ଆଜି ଅପରାହ୍ନ ଆଡ଼କୁ କାରୋଲିନାର ଦକ୍ଷିଣାଞ୍ଚଳରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି

ଦେଶରେ ଏହା ସବୁଠାରୁ ଭୟାନକ ଘୂର୍ଷ୍ଣିଝଡ଼ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭିଡ଼ିଓ ବାର୍ତ୍ତାରେ ଲୋକମାନଙ୍କୁ ଜଣାଇଛନ୍ତି

ଏ ସମ୍ୟନ୍ଧୀୟ ଶୁଣାଶିକୁ ସମ୍ପୂର୍ଣ୍ଣ କରି ଓ୍ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ବିଚାରପତି ଇଞ୍ଜା ଆର୍ବୁଥ୍ନଟ୍ କହିଛନ୍ତି କେଲ୍ ଅବସ୍ଥାକୁ ମଧ୍ୟ ବିବେଚନା କରାଯିବ ବିଚାରପତି ପ୍ରତ୍ୟର୍ପଣ ସମ୍ଭନ୍ଧୀୟ ଶୁଣାଣି ଓ ମାଲ୍ୟାଙ୍କ ପାଇଁ ଆର୍ଥର୍ ରୋଡ୍ ଜେଲ୍ରେ ପ୍ରକୋଷ୍ଠ ବିଷୟର ଶୁଣାଣିକୁ ସମ୍ପର୍ଷ୍ଣ କରିଛନ୍ତି

ଅଦାଲତରେ କ୍ଲୋୟାର୍ ମଙ୍କେଗୋମେରୀଙ୍କ ନେତୃତ୍ୱରେ ଟିମ୍ ତାଙ୍କ ପକ୍ଷରୁ ଲଢୁଛନ୍ତି

ପିଟିଆଇ ସହ ଏକ ସାକ୍ଷାତ୍କାର ସମୟରେ ସେ କହିଛନ୍ତି ଏସୀୟ କ୍ରୀଡ଼ାରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ଏହି ନିଷ୍କଭି ନେଇଛନ୍ତି ଭାରତ ଏସୀୟ କ୍ରୀଡ଼ା ହକିରେ ବ୍ରୋଞ୍ଜ୍ ପଦକ ପାଇଥିଲେ

ସାପ୍ ଇଣ୍ଡିଆ ବାଂଲାଦେଶରେ ଚାଲିଥିବା ଦକ୍ଷିଣ ଏସିଆ ଫୁଟ୍ବଲ୍ ଫେଡେରେସନ୍ ଚମ୍ପିୟନ୍ସିପ୍ର ଫାଇନାଲ୍ ଖେଳ ଆସନ୍ତା ଶନିବାର ଡାକାରେ ଖେଳାଯିବ ଏହି ପ୍ରତିଯୋଗିତାରେ ଭାରତ ଏକାଦଶ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଛି ଓ ଆସନ୍ତା ଶନିବାର ମାଳଦ୍ୱୀପକୁ ଭେଟିବ